ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଛି ଶେଷ ମୁହର୍ଉରେ ଭୋଟରଙ୍କୁ ନିଜ ସପକ୍ଷରେ ପ୍ରବର୍ଉାଇବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି

ପରେ ଶ୍ରୀ ସିହ୍ବା ଗଞ୍ଞାମ ଜିଲ୍ଲାର ଛତ୍ରପୁର ଓ ଖଲ୍ଲିକୋଟଠାରେ ଆୟୋଜିତ ସମାବେଶରେ ଯୋଗଦେବେ ବୋଲି ସ୍ଚନା ମିଳିଛି

ନୁଆପଡ଼ାରେ ଅନୁଷିତ ହେବାକୁ ଥିବା ସାଧାରଣସଭାରେ ଯୋଗଦେଇ ମୁଖ୍ୟମନ୍ତୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ଏବଂ ପରେ କଳାହାଣ୍ଡି କିଲ୍ଲାର ସିନାପାଲି ଗୋଲମୁଖା ଧର୍ମଗଡ଼ ଜୁନାଗଡ଼ ଓ ଭବାନୀପାଟଣାଠାରେ ରୋଡ୍ ସୋ' କରିବାର କାର୍ଯ୍ୟକ୍ରମ ରହିଛି

ସେହିପରି ବିଜୁ ଜନତା ଦଳ ପକ୍ଷର୍ ନିଆଳି ଆସନ ପାଇଁ ବିଧାନସଭା ପ୍ରାର୍ଥୀ ଭାବେ ଡକୁର ପ୍ରମୋଦ ମଲ୍କୁକ ତାଙ୍କ ମନୋନୟନପତ୍ର ଦାଖଲ କରିଛନ୍ତି

ସେ ବାଲୁକା କଳା ମାଧ୍ଧମରେ ୟୋର୍ ଭୋଟ୍ ୟୋର୍ ଭଏସ୍ ସହିତ ଭୋଟ୍ ଫର୍ ବେଟର୍ ଇଣ୍ଡିଆ ଭଳି ସଂଦେଶ ଦେଇଛନ୍ତି

ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଶାନ୍ତିଶୃଙ୍ଖଳାର ସହ ମତଦାନ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ରା ହାତକୁ ନିଆଯାଇଛି

ଫଳ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି